ଗୁଜୁରାତର କେବାଡିଆଠାରେ ସେ ଲୋକମାନଙ୍କୁ ଜାତୀୟ ଏକତାର ଶପଥପାଠ କରାଇଛନ୍ତି

ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁଜୁରାତର କେବାଡିଆସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି

ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଦେଶର ଏକତା ପାଇଁ ସର୍ଦ୍ଦାର ପଟେଲଙ୍କର ଅବଦାନଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି ଭାରତର ବୈଶିଷ୍ଟ୍ୟ ବିବିଧତାରେ ଏକତା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଘଡିସନ୍ଧି ମୁହୂର୍ତ୍ତରେ ଲୋକମାନଙ୍କ ମଧ୍ୟରେ ଭ୍ରାତୃଭାବର ଭାବନା ଜାଗ୍ରତ ହେବା ଅତ୍ୟନ୍ତ ଅପରିହାର୍ଯ୍ୟ ଭାରତର ଏକତା ପ୍ରତି କ୍ଷତି ପହଞ୍ଚାଇବାକୁ କେବେ କଳ୍ପନା ନକରିବା ପାଇଁ ସେ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି

ଆସିଷ୍ଟାଣ୍ଟ କମାଶ୍ଡାଣ୍ଟ ହନୁମାନ ସିଂ ଯାଦବଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ ସହ ଏହି କାର୍ଯ୍ୟକ୍ରମ ଆରୟ ହୋଇଥିଲା

ଏହାପରେ ସ୍କୁଲ ଛାତ୍ଛାତୀମାନଙ୍କ ଦ୍ୱାରା ସର୍ଦ୍ଦାର ପଟେଲଙ୍କ ଜୀବନୀ ଉପରେ ନୂତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ପରେ ରାଷ୍ଟ୍ରୀୟ ଏକତା ପ୍ୟାରେଡ ଆରମ୍ଭ କରାଯାଇଥିଲା ଏଥିରେ ସିଆର୍ପିଏଫ୍ ସିଆଇଏସ୍ଏଫ୍ ବିଏସ୍ଏଫ୍ ଓ ଆସାମ କର୍ଣ୍ଣାଟକ ଏବଂ ଜାମ୍ପୁ କାଶ୍ମୀରର ପୁଲିସବାହିନୀ ଗୁଡ଼ିକ ଅଂଶଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମର ଠିକ୍ ପରେ ପରେ ସିଆଇଏସ୍ଏଫ୍ ଦ୍ୱାରା ଏକ ବୈଷୟିକ ଜ୍ଞାନ କାର୍ଯ୍ୟକ୍ରମ ପ୍ରଦର୍ଶନ ହୋଇଥିଲା ବିମାନବନ୍ଦର ଗୁଡ଼ିକ ଉପରେ ସନ୍ତାସବାଦୀ ଆକ୍ରମଣ ସମୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୁକ୍ତ ଯୋଜନା ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରଡ଼ିକର ଏଥିରେ ପ୍ରଦର୍ଶନ ହୋଇଥିଲା ଏହାପରେ ଏନ୍ଡିଆର୍ଏଫ୍ ଭୂମିକମ୍ପର ମୁକାବିଲା ପାଇଁ ଏକ ଡ୍ରିଲ୍ର ପ୍ରଦର୍ଶନ କରିଥିଲା ଏବଂ ଏନ୍ଏସ୍ଜି ସନ୍ତାସବାଦୀମାନଙ୍କର ମୁକାବିଲା ତଥା ବୋମାଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ବ୍ୟବହାର କରୁଥିବା ପଦ୍ଧତି ଓ ଅତ୍ୟାଧୁନିକ ଜ୍ଞାନକୌଶଳର ପ୍ରଦର୍ଶନ କରିଥିଲା ଏହି କାର୍ଯ୍ୟକ୍ରମର ସବୁଠୁ ଚିଉାକର୍ଷକ ଅଶ ସିଆର୍ପିଏଫ୍ ଓ ଗୁକୁରାତ ପୁଲିସର ମହିଳା କଣ୍ଟିଜିଏଣ୍ଟ ଦ୍ୱାରା କାର୍ଯ୍ୟକ୍ରମ ଥିଲା ସିଆର୍ପିଏଫ୍ ମହିଳା କଣ୍ଟିଜିଏକ୍କ ପ୍ୟାରେଡ୍ର ନେତୃତ୍ୱ ନେଇଥିଲା ପରେ ସିଆର୍ପିଏଫ୍ ଓ ଗୁଜୁରାତ ପୁଲିସ ମହିଳା କଣ୍ଟିଜିଏଣ୍ଟ ଦ୍ୱାରା ମୋଟରସାଇକଲରେ କୌଶଳମାନ ପ୍ରଦର୍ଶନ କରାଯାଇଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଗୁଡ଼ିକର ଉଚ୍ଛେଦ କରି ସନ୍ତାସବାଦ ପାଇଁ ଦ୍ୱାର ବନ୍ଦ କରିଦେଇଛନ୍ତି ଶ୍ରୀ ଶାହା ନ୍ତଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମଠାରେ 'ଏକତା ପାଇଁ ଦୌଡ଼' କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଏହା କହିଛନ୍ତି

ମେଜର ଧ୍ୟାନଚାନ୍ଦ ନ୍ୟାସନାଲ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଏକତା ପାଇଁ ଦୌଡ଼ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଲୋକ କ୍ରୀଡ଼ାବିତ୍ କ୍ରୀଡ଼ାକ୍ଷେତ୍ରର ବ୍ୟକ୍ତିବିଶେଷ କେନ୍ଦ୍ରୀୟ ପୁଲିସ ବାହିନୀ ଜବାନ ଏବଂ ଅନ୍ୟମାନେ ଅଂଶଗ୍ରହଣ କରିଥିଲେ ଦୌଡ଼ରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଏକତାର ଶପଥପାଠ କରାଇଥିଲେ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଓ ଗୃହନିର୍ମାଣ ଏବଂ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀର ପଟେଲ ଚୌକଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଜେଜେ ୟୁଟି ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଆଜିଠାରୁ ଜାମ୍ମୁକାଶ୍ମୀର ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି ତାହାମଧ୍ୟରେ ଜାମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ରହିଥିବାବେଳେ ଲଦାଖ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ରହିଛି

ନୂଆ ଆଇନ୍ ଅନୁସାରେ କେନ୍ଦ୍ରଶାସିତ ଅଞ୍ଚଳର ପୁଡ଼ୁଚେରୀ ଭଳି ଏକ ବିଧାନସଭା ରହିବ ଏବଂ ଜଣେ ମୁଖ୍ୟମନ୍ତ୍ରୀ ରହିବେ କିନ୍ତୁ ଲଦାଖ ଆଶ୍ଡାମାନ ଓ ନିକୋବର ଭଳି ସିଧାସଳଖ ଜଣେ ଉପରାଜ୍ୟପାଳଙ୍କ ଅଧୀନରେ ରହିବ ଜାନ୍ପୁ କାଶ୍ମୀର ବିଧାନ ପରିଷଦକୁ ମଧ୍ୟ ଲୋପ କରାଯାଇଛି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ସୀମା ନିର୍ଦ୍ଧାରଣ ପରେ ଜାମ୍ମୁ କାଶ୍ମୀର ବିଧାନସଭାର ପୁର୍ନଗଠନ ହେବ ଲଦାଖ ଏକ ପାର୍ବତ୍ୟ ପରିଷଦ ଭାବେ ଉପରାଜ୍ୟପାଳଙ୍କ ଅଧୀନରେ ରହିବ ଜାମ୍ମୁ କାଶ୍ମୀର ହାଇକୋର୍ଟ ଉଭୟ ଲଦାଖ ଓ ଜାନ୍ପୁ କାଶ୍ମୀର ପାଇଁ ସାଧାରଣ ହାଇାକୋର୍ଟ ଭାବେ ରହିବ

ଏତଦ୍ବ୍ୟତୀତ ଅନୁସ୍ରଚିତ କ୍ରାତି କମିଶନ ଅନୁସୂଚିତ ଉପଜାତି କମିଶନ ଓ ସଂଖ୍ୟାଲଘୁ କମିଶନ ଗୁଡ଼ିକ ମଧ୍ୟ ଦୁଇଟିଯାକ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ଥାପନ କରାଯିବ ଲଦାଖ ଆପଏଙ୍କମେଣ୍ଟସ କେନ୍ଦ୍ର ସରକାର ଉମଙ୍ଗ ନରୁଲାଙ୍କୁ ଲଦାଖର ନବନିର୍ବାଚିତ ଉପରାଜ୍ୟପାଳଙ୍କ ଉପଦେଷ୍ଟା ନିଯୁକ୍ତ କରିଛନ୍ତି

ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ ମୁଖ୍ୟ ଭାବେ ଏସ୍ଏସ୍ ଖଣ୍ଡାରୀଙ୍କୁ ନିଯୁକ୍ତ କରାଯାଇଛି

ସାଇକ୍ଲୋନିକ୍ ଷ୍ଟ୍ରମ ଲାକ୍ଷାଦୀପ ଓ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଅଧିକ ଘନୀଭୂତ ହୋଇ ଏକ ଘର୍ଷ୍ଣବାତ୍ୟାର ରୂପ ନେଇଛି ପାଣିପାଗ ବିଭାଗ ଦ୍ୱାରା ଏହାର ନାମ 'ମହା' ରଖାଯାଇଛି

ଚେନ୍ନାଇସ୍ଥିତ ପାଶିପାଗ ବିଭାଗ କର୍ମଚାରୀମାନଙ୍କ କହିବା ଅନୁସାରେ ମହା ଘ୍ରର୍ଷିବାତ୍ୟା ଆହୁରି ଅଧିକ ଭୟଙ୍କର ହୋଇ ଆଜିସୁଦ୍ଧା ଏକ ମହାବାତ୍ୟାରେ ପରିଣତ ହେବ

ପାଣିପାଗ ବିଭାଗ କହିଛି ଲାକ୍ଷାଦ୍ୱୀପର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଥିବାବେଳେ କେରଳର କିଛିଭାଗରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ଅଞ୍ଚଳର ଆହୁରି ଅନେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ାବନା ଅଛି ତାମିଲନାଡୁର ଅନେକ ଦକ୍ଷିଣବର୍ତ୍ତୀ ଜିଲ୍ଲାରେ ଗତକାଲିଠାରୁ ଅଞ୍ଚରୁ ମଧ୍ୟମ ବର୍ଷା ଲାଗି ରହିଛି

ପାକିସ୍ତାନ ଦ୍ୱାରା ଏଭଳି ବର୍ବରୋଚିତ କାର୍ଯ୍ୟ କରାଯାଇଥିବାରୁ ଶିଳ୍ପ ବଣିକ ସଂଘ କହିଛି ଜାମ୍ମୁଠାରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଜାମ୍ମୁ କାଶ୍ମୀର ଶିଳ୍ପ ବଣିକ ସଂଘ ସଭାପତି ରାକେଶ ଗୁପ୍ତା କହିଛନ୍ତି ସେହି ଶ୍ରମିକ ମାନଙ୍କର ହତ୍ୟା ଏକ ନିନ୍ଦନୀୟ ଘଟଣା ସେମାନେ ପ୍ରତିକୃଳ ପରିସ୍ଥିତିରେ ରାଜ୍ୟର ଲୋକମାନଙ୍କ ପାଇଁ କାର୍ଯ୍ୟ କରୁଥିଲେ ଶିଳ୍ପ ବଶିକ ସଂଘ ପକ୍ଷରୁ ଏହି ହତ୍ୟା ଘଟଣା ପାଇଁ ସିଧାସଳଖ ଭାବେ ପାକିସ୍ତାନର ନିନ୍ଦା କରାଯାଇଛି ଦେଶର ସ୍ୱାର୍ଥ ରକ୍ଷା ଲାଗି ସମସ୍ତ ରାଜନୈତିକ ଦଳ ଐକ୍ୟବଦ୍ଧ ହେବାକୁ ଶିଳ୍ପ ବଣିକ ସଂଘ ଅନୁରୋଧ କରିଛି

ସେ ଦୀର୍ଘଦିନ ଧରି ଅସ୍ତୁସ୍ଥ ଥିଲେ

ତାଙ୍କ ପରିବାରସ୍ତ୍ରରୁ ମିଳିଥିବା ଖବର ଅନୁସାରେ ସେ ହୃଦ୍ରୋଗରେ ପୀଡିତ ଥିଲେ ଓ ତାଙ୍କର କିଡ୍ନୀ ଖରାପ ଥିଲା ସେ ସିପିଆଇର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ ଓ ଜଣେ ଜଣାଶୁଣା ଶ୍ରମିକସଂଘ ନେତା ଥିଲେ

ସେ ରାଜ୍ୟସଭାର ସଦସ୍ୟ ଥିଲେ ଓ ମେଦିନପୁରରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ଦଳ ନିର୍ବିଶେଷରେ ରାଜନୈତିକ ଦଳଗୁଡ଼ିକର ନେତାମାନେ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି

ସେହି ଟ୍ରେନ୍ଟି ରାଓ୍ୱଲପିଣ୍ଡିରୁ କରାଚୀ ଅଭିମୁଖେ ଯାତ୍ରା କରୁଥିବାବେଳେ ସେଥିରେ ନିଆଁ ଲାଗିଯାଇଥିଲା ପାକିସ୍ତାନ ରେଳମନ୍ତ୍ରୀ ସେକ୍ ରସିଦ୍ ଅହମ୍ମଦ କହିଛନ୍ତି ଟ୍ରେନ୍ର କିଛି ଯାତ୍ରୀ ଗ୍ୟାସ୍ ଷ୍ଟୋଭ୍ରେ ପ୍ରାତଃ ଭୋଜନ ପ୍ରସ୍ତୁତ କରୁଥିବାବେଳେ ସେଥିରେ ବିସ୍କୋରଣ ଘଟି ଟ୍ରେନ୍ରେ ନିଆଁ ଲାଗିଯାଇଥିଲା